ଶ୍ରୀ ପ୍ରଧାନ ଏହି ଅବସରରେ ୟୁଏଇ ଓ ଭିଏତନାମର ମନ୍ତୀଗଣ ଅନ୍ତର୍କାତୀୟ ଶକ୍ତି ଏଜେନ୍କିର ପ୍ରମୁଖ ଅଧିକାରୀ ଓପେକ୍ର ସାଧାରଣ ସଚିବ ଏବଂ ବିଭିନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ଭେଟି ଭାରତ ଓ ୟୁଏଇ ସହ ଆର୍ଥିକ ଏବଂ ଅନ୍ୟାନ୍ୟ ସହଯୋଗ ଉପରେ ଆଲୋଚନା କରଥିଲେ

ଶ୍ରୀମନ୍ଦିରର ପରମ୍ପରାକୁ ଉଲୁଘନ କରି ପବିତ୍ର ଯାତ୍ରା ନ କରିବାକୁ ଗଜପତି ମହାରାଜ ପରାମର୍ଶ ଦେଇଛନ୍ତି

ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲ ସଦର ମହକୁମା ଚିକିସ୍ ଳୟକୁ ସ୍ଥାନାନ୍ତରୀତ କରାଯାଇଛି

ଶିବିର ଦେବଗଡ଼ କିଲ୍ଲାରେ କିଲ୍ଲାପାଳଙ୍କ ଅଭିଯୋଗ ଶୁଶାଣି ଶିବିର ଅନୁଷ୍ଷିତ ହୋଇଯାଇଛି